ସମ୍ଠାବ୍ୟ ବର୍ଷା ଓ ବକ୍ରପାତକୁ ଦୃଷ୍ଟିରେ ରଖ୍ ପରେଡରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଶ ଉପରେ ରୋକ ଲଗାଇଲେ ରାଜ୍ୟ ସରକାର

ଆକାଶବାଣୀରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଭାଷାନ୍ତର ସମ୍ଠ ଆଞ୍ଚଳିକ ଭାଷାରେ ରାତି ଆଠଟାରେ ପ୍ରସାରିତ ହେବ

ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସମସ୍ତ କିଲ୍ଲାପାଳ ଓ ଆରଡିସିଙ୍କୁ ପତ୍ର ଲେଖ୍ ଅବଗତ କରାଯାଇଛି ପରେଡ ଅବସରରେ ସାଂସ୍କୃତିକ ଶାରୀରିକ କଳାକୌଶଳ ଉପରେ ମଧ୍ଧ ରୋକ୍ ଲଗାଯାଇଛି

ଏହି ରାଜ୍ୟରେ ବିଜେଡି ତନ୍ତ ଚାଲିଛି

ବିଭିନ୍ନ ଯୋଜନାରେ ବିଜେଡି କର୍ମୀ ଓ ସମର୍ଥକମାନଙ୍ଙ୍କୁ ଉପକୃତ କରାଯାଉଛି

ଏହିସବୁ ଅନୀତି ଓ ଦୁର୍ନୀତିର ହିସାବ ରଖାଯାଉଛି ସରକାରୀ ଅଧିକାରୀମାନଙ୍କ ବେପରୁଆ ଆଚରଣ ବରଦାସ୍ତ କରାଯିବ ନାହି

ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଲ୍ୟାବସ୍ଷାର ନରେନ୍ଦ୍ର ମୋଦିଙ୍କ ମନର କଷ ସ୍ୟେଦନଶୀଳତାର୍ ସବକା ସାଥ ସବକା ବିକାଶ ବିଚାର ତାଙ୍କ ମନରେ ସୂଷ୍ଟି ହୋଇଥିଲା ଏହା ଏକ ବିଚାରଧାରାରେ ପରିଶତ ହୋଇଛି ଏହା ମାଧ୍ୟମରେ ନ୍ତଆ ଭାରତ ଗଢିବାର ପରିକ୍୍ ନା ପ୍ରଧାନମନ୍ତୀ କରିଛନ୍ତି

ସେହିଭଳି ଡେଙ୍ଙ୍ ରୋଗ ଏବେ ଗାଁ କୁ ଗାଁ ବ୍ୟାପିବାରେ ଲାଗିଛି

ସେହିପରି ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଂଘିପୁର ଗ୍ରାମରେ ଡେଙ୍ଗୁରୋଗରେ ଜଶଙ୍କର ମୃତ୍ଧୁ ହୋଇଛି

ଏହାର ପ୍ରଭାବରେ ଆଜି ରାତିରେ ପ୍ରବଳରୁ ଅତିପ୍ରବଳ ବଷା ହେବ

ଓଡ୍ରାଫ ଓ ଏନଡିଆରଏଫ ୟୁନିଟ୍କୁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି